ଅଧିବେଶନର ପ୍ରଥମ ଦିନରେ ଆକି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କରିବେ

ଦେଶର ଅର୍ଥନୀତିକୁ ବୃଦ୍ଧି କରିବାରେ ପର୍ଯ୍ୟଟନ ସ୍ସୁଳର ପ୍ରମୁଖ ଭୂମିକା ରହିଛି ବୋଲି ମଧ୍ଧ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି

ଦେଇ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ବିଭିନ୍ନ ସଚେତନତାମୁଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଛନ୍ତି